ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଗେଜେଟ୍ ବିଞ୍କପ୍ତିରେ ଏହା ପ୍ରକାଶ ପାଇଛି ତିନିତଲାକ ଏକ ଧର୍ଭବ୍ୟ ଅପରାଧ ସହ ତିନିବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ବ୍ୟବସ୍ଥା ଥିବା ଏହି ଅଧ୍ୟାଦେଶକୁ ଗତକାଲି କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଥିଲେ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ସାୟାଦିକମାନଙ୍କୁ କହିଛନ୍ତି ଯଦି ନିଜର ସ୍ୱାମୀ ବିରୁଦ୍ଧରେ ସ୍ତ୍ରୀ ବ୍ୟକ୍ତିଗତ ଭାବେ କିମ୍ବା ତାଙ୍କର ରକ୍ତସଂପର୍କୀୟ କେହି ଅଭିଯୋଗ କରନ୍ତି ଏହାକୁ ଅପରାଧ ବୋଲି ବିବେଚନା କରାଯିବ ଯଦି ଉଭୟପକ୍ଷ ବୁଝାମଣାରେ ଉପନୀତ ହୁଅନ୍ତି ଏବଂ କେବଳ ସ୍ତ୍ରୀ ଯଦି ମାକ୍ଷ୍ଟ୍ରେଟ୍ଙ୍କ ପାଖରେ ଆବେଦନ କରନ୍ତି ତେବେ ମାମଲା ପ୍ରତ୍ୟାହାର କରିନିଆଯିବ ଶ୍ରୀ ପ୍ରସାଦ କହିଛନ୍ତି ଉପଯୁକ୍ତ କାରଣ ସହ ମାଜିଷ୍ଟ୍ରେଟ୍ ସ୍ୱାମୀଙ୍କୁ ଜାମିନ ମଧ୍ୟ ଦେଇପାରନ୍ତି କିନ୍ତୁ ଜାମିନ ଦେବା ପୂର୍ବରୁ ମାଜିଷ୍ଟ୍ରେଟ୍ଙ୍କୁ ସ୍ୱୀଙ୍କର ପକ୍ଷ ଶୁଣିବାକୁ ପଡ଼ିବ ସ୍ୱୀଙ୍କୁ ପିଲାମାନଙ୍କର ଦାୟିତ୍ୱ ଦିଆଯିବ ଏବଂ ମାଜିଷ୍ଟ୍ରେଟ୍ଙ୍କ ନିଷ୍ପଭି ଅନୁଯାୟୀ ସ୍ୱୀ ଓ ପିଲାମାନଙ୍କର ଭରଣପୋଷଣ ଦାୟିତ୍ୱ ସ୍ଥିର କରାଯିବ ସେ କହିଛନ୍ତି ଅତି ଜରୁରୀ ପରିସ୍ଥିତି ଉପୁଜିବାରୁ ଏହି ଅଧ୍ୟାଦେଶ ଜାରି କରାଯାଇଛି ଶ୍ରୀ ପ୍ରସାଦ କହିଛନ୍ତି ଧର୍ମବିଶ୍ୱାସ ପୂଜାର୍ଚ୍ଚନାର ଢ଼ାଞ୍ଚା କିମ୍ବା ଧର୍ମ ସହ ତିନି ତଲାକ ଅଧ୍ୟାଦେଶର କୌଣସି ସଂପର୍କ ନାହିଁ ଏହା ନାରୀମାନଙ୍କୁ ନ୍ୟାୟ ସମ୍ମାନ ଓ ସମାନତା ପ୍ରଦାନ ଲକ୍ଷ୍ୟରେ ଜାରି କରାଯାଇଛି

ବାଣିଜ୍ୟ ମନ୍ତ୍ରଣାଳୟରୁ କାରି ଏକ ଇସ୍ତାହାର ଅନୁସାରେ ସେହି କେନ୍ଦ୍ରରୁ ବିଶ୍ୱସ୍ତରୀୟ ସୁବିଧାମାନ ଉପଲହ୍ଧ ହେବ ସେଠାରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର କାର୍ଯ୍ୟକ୍ରମ ବୈଠକ ସମ୍ମିଳନୀ ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା ପ୍ରଭୂତି ଆୟୋଜିତ ହେବ

ତାହା ମଧ୍ୟରେ ପ୍ରଦର୍ଶନୀ କକ୍ଷ ସମ୍ମିଳନୀ କେନ୍ଦ୍ର ଖୋଲା ପ୍ରଦର୍ଶନୀ ପାଇଁ ସ୍ଥାନ ଓ ଖୁଚୁରା ଦୋକାନୀମାନଙ୍କ ଲାଗି ବ୍ୟବସ୍ଥା ରହିବ ଶ୍ରୀ ମୋଦି ସେଠାରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଶତକଡ଼ା ଶହେଭାଗ ସରକାରୀ ଅଧୀନସ୍ଥ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ କନ୍ଭେନ୍ସନ୍ ଆଣ୍ଡ୍ ଏକ୍ଜିବେସନ୍ ସେଣ୍ଟର ଲିମିଟେଡ୍ ଦ୍ୱାରା ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି

ରାଜ୍ୟରେ ସଂପ୍ରତି ପ୍ରଳୟଙ୍କରୀ ବନ୍ୟାରେ କ୍ଷୟକ୍ଷତି ଓ ଅତିରିକ୍ତ ପାଣ୍ଡି ଆବଶ୍ୟକତା ବିଷୟରେ ଏହି ଟିମ୍ ଆକଳନ କରିବ

ଇଏସ୍ଆଇ ସ୍କିମ୍ କର୍ମଚାରୀ ରାଜ୍ୟ ବୀମା ନିଗମ ଇଏସ୍ଆଇସି ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନାକୁ ଗତକାଲି ଅନୁମୋଦନ କରିଛି ଚାକିରୀ ହରାଇ ବେକାର ହୋଇଥିବା କିମ୍ବା ନୂଆ ଚାକିରୀ ସନ୍ଧାନରେ ଥିବା ବୀମାଭୂକ୍ତ ବ୍ୟକ୍ତିଙ୍କୁ ନଗଦ ଅର୍ଥ ରିଲିଫ୍ ପ୍ରଦାନ ଏହି ଯୋଜନାର ମୂଳଲକ୍ଷ୍ୟ ଶମମନ୍ତ୍ରୀ ସନ୍ତୋଷ ଗଙ୍ଗଓ଼ାରଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ରୀରେ ଅନୁଷ୍ଠିତ ଇଏସ୍ଆଇସି ବୋର୍ଡ ବୈଠକରେ ଏହି ଯୋଜନାକୁ ଅନୁମୋଦନ କରାଯାଇଛି ଶ୍ରୀ ଗଙ୍ଗଓ୍ୱାର କହିଛନ୍ତି ବେକାର ଥିବା ସମୟରେ ଓ ଚାକିରି ଖୋଜ୍ରଥିବା ବେଳେ ବୀମାଭ୍ତକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ୍ ଜମାଖାତାକୁ ଏହି ରିଲିଫ୍ ଅର୍ଥ ସିଧାସଳଖ ହସ୍ତାନ୍ତର କରାଯିବ

ଜେଟ୍ ଏୟାରଓ୍ଟେଜ ଜେଟ୍ ଏୟାରଓ୍ବେଜର ଏକ ବିମାନରେ କେବିନ ପ୍ରେସର ବଳବତ୍ତର ରଖିବାରେ ବିଫଳତା ଯୋଗୁଁ କିଛି ଯାତ୍ରୀଙ୍କର ନାକରୁ ରକ୍ତ ବାହାରିବା ଘଟଣାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଶାଳୟ ଗୁରୁତ୍ୱର ସହ ଗ୍ରହଣ କରିଛି ଟ୍ୱିଟ୍ ବାର୍ତ୍ତାରେ ମନ୍ତ୍ରଣାଳୟ କହିଛି ଏ ସଂକ୍ରାନ୍ତରେ ଶୀଘ୍ର ରିପୋର୍ଟ ଦାଖଲ କରିବାକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟକ୍ ନିର୍ଦ୍ଦେଶ ଦିଆଯାଇଛି

ବିମାନ କର୍ମଚାରୀମାନଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି ଓ ବିମାନ ଦୂର୍ଘଟଣା ତଦନ୍ତ ବ୍ୟରୋ ତଦନ୍ତ ଆରମ୍ଭ କରିଛି

ଗତକାଲି ମୁମ୍ଯାଇଠାରେ ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ ପ୍ରିୟଦର୍ଶିନୀ ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି

ଜାପାନ ଆବେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଲିବେରାଲ ଡେମୋକ୍ରାଟିକ ପାର୍ଟି ନେତା ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି

ସେ ତାଙ୍କର ଏକମାତ୍ର ପ୍ରତିଦ୍ୱନ୍ଦୀ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗେରୁ ଇଶିବାଙ୍କୁ ହରାଇଛନ୍ତି ଆଜିର ଏହି ବିଜୟ ତାଙ୍କୁ ଜାପାନର ସବୁଠୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପ୍ରଦାନ କରିବ ଏସ୍ସି ଇଡି ଏୟାରସେଲ ଏୟାରସେଲ ମାକ୍ନିସ ଦୁର୍ନୀତି ମାମଲାର ତଦନ୍ତ ଶେଷ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଦିଆଯାଇଥିବା ଶେଷ ସୀମାକୁ ସୁପ୍ରିମକୋର୍ଟ ଆଉ ତିନିମାସ ବୃଦ୍ଧି କରିଛନ୍ତି ଜଷ୍ଟିସ୍ ଏକେସିକ୍ରି ଓ ଅଶୋକ ଭୂଷଣଙ୍କ ଖଣ୍ଡପୀଠ କହିଛନ୍ତି ତଦନ୍ତ ତିନିମାସ ଭିତରେ ଶେଷ ହେବା ଆବଶ୍ୟକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ତୁଷାର ମେହେଟା ଖଣ୍ଡପୀଠ ଆଗରେ କହିଥିଲେ ଯେ ତଦନ୍ତ ଶେଷ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଦୁଇତିନିମାସ ସମୟର ଆବଶ୍ୟକ ରହିଛି

ରୋମାନିଆ ରୋମାନିଆ ଚେନ୍ନାଇରେ ଏକ ବାଣିଜ୍ୟ ଦୂତାବାସ ଖୋଲିବ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଓ ରୋମାନିଆ ପ୍ରଧାନମନ୍ତ୍ରୀ ଭାୟୋରିକା ଡାନ୍ସିଲାଙ୍କ ସହ ଗତକାଲି ସନ୍ଧ୍ୟାରେ ବୂଚାରେଷ୍ଠଠାରେ ଅନୁଷ୍ଠିତ ବୈଠକରେ ଏହା ସ୍ଥିର କରାଯାଇଛି ଏକ ମିଳିତ ପ୍ରେସ୍ ବିବୃଭିରେ ଶ୍ରୀ ନାଇଡୁ ଶ୍ରୀମତୀ ଭାୟୋରିକାଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ ଜଣାଇଥିବା କୁହାଯାଇଛି ଆସନ୍ତାବର୍ଷ କାନୁୟାରୀ ମାସରେ ରୋମାନିଆ ଯିବା ପାଇଁ ଶ୍ରୀମତୀ ଡାନ୍ସିଲା ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି

ଆମେରିକାର ବାର୍ଷିକ ସନ୍ତାସବାଦ ରିପୋର୍ଟ ବିଷୟ ଉଲ୍ଲେଖ କରି ସେ ଦେଶର ବୈଦେଶିକ ମନ୍ତ୍ରଣାଳୟ କହିଛି ଭାରତର ନେତୃତ୍ୱ ସନ୍ତ୍ରାସବାଦ ଆକ୍ରମଣକୁ ପରାହତ କରିବା ପାଇଁ ନିଜ ପକ୍ଷରୁ ଉଦ୍ୟମ ଜାରି ରହିଛି ଏବଂ ଆମେରିକା ଓ ଅନ୍ୟ ସମମନୋଭାବାପନ୍ନ ଦେଶଗୁଡ଼ିକ ସହ ମିଶି ସନ୍ତାସବାଦ ଚଳେଇଥିବା ଦେଶଗୁଡ଼ିକ ବିରୁଦ୍ଧରେ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରତିବଦ୍ଧ ରହିଛନ୍ତି

ଏହି ରିପୋର୍ଟରେ ଏକଥା ମଧ୍ୟ କୁହାଯାଇଛି ଅଲ୍ କାଏଦା ତଥା ଭାରତୀୟ ଉପମହାଦେଶରେ ସକ୍ରିୟ ଥିବା ଏହାର ଆଞ୍ଚଳିକ ଗୋଷ୍ଠୀଗୁଡ଼ିକ ପାକିସ୍ତାନର ଦୁର୍ଗମ ଅଞ୍ଚଳରୁ ଆକ୍ରମଣ ଜାରି ରଖିଛନ୍ତି

କୁହାଯାଇଥିଲା ସନ୍ତାସବାଦୀ ଗୋଷ୍ଠୀଗୁଡ଼ିକ ଉପରେ ପାକିସ୍ତାନ ଆଖିଦ୍ଶିଆ ପଦକ୍ଷେପ ଗ୍ରହଣ ନକରିବା ପର୍ଯ୍ୟନ୍ତ ସହାୟତା ପାଶ୍ଚି ବନ୍ଦ ରହିବ ପାକ୍ ସରିଫ ପାକିସ୍ତାନର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ନୱାଜ ସରିଫ ତାଙ୍କର କନ୍ୟା ଓ ଜାମାତା ଜେଲ୍ରୁ ଖଲାସ ହୋଇଛନ୍ତି ଇସଲାମାବାଦ ହାଇକୋର୍ଟର ଏକ ଦୁଇଜଣିଆ ଖଣ୍ଡପୀଠ ଗତକାଲି ନୱାଜ ସରିଫ ତାଙ୍କ କନ୍ୟା ମରିୟମ ଓ ଜାମାତା ମହମ୍ମଦ ସଫଦରଙ୍କ ଜେଲ୍ ଦଣ୍ଡାଦେଶକୁ ବାତିଲ କରିଥିଲେ ଆବେଦନ ଫିଲ୍ଚ ଦୁର୍ନୀତି ମାମଲାରେ ସେମାନେ ଜେଲ୍ରେ ଥିଲେ

ୟୁଏନ୍ ନର୍ଥ କୋରିଆ ଜାତିସଂଘ ସେକ୍ରେଟାରୀ କେନେରାଲ ଆକ୍ଷୋନି ଓ ଗୁଟେରସ ଆନ୍ତର୍ଜତିକ ପର୍ଯ୍ୟବେକ୍ଷକ ମାନଙ୍କ ଉପସ୍ଥିତିରେ ଉତ୍ତରକୋରିଆର ଏକ କ୍ଷେପଣାସ୍ତ ପରୀକ୍ଷଣସ୍ଥଳୀକୁ ବନ୍ଦ କରିବା ପାଇଁ ସେ ଦେଇଥିବା ପ୍ରତିଶ୍ରତିର ପାଳନକୁ ତଦାରଖ କରିବା ଦିଗରେ ଦୃଢ଼ ପଦକ୍ଷେପ ନେବାପାଇଁ ଆହ୍ୱାନ ଦେଇଛନ୍ତି ଶ୍ରୀ ଗୁଟେରସ ଗତକାଲି ଏକ ବିବୃତ୍ତି ଦେଇ କହିଛନ୍ତି ଉତ୍ତର କୋରିଆ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକ ମଧ୍ୟରେ ସାମରିକ ଆସ୍ଥାସୃଷ୍ଟିକାରୀ ପଦକ୍ଷେପ ମଧ୍ୟ ଅନ୍ତର୍ଭୁକ୍ତ କୋରିଆ ଉପଦ୍ୱିପକୁ ସମ୍ପର୍ଣ୍ଣ ପରମାଣୁ ଅସ୍ତମ୍ବକ୍ତ କରିବା ପାଇଁ ଜାତିସଂଘ ସହାୟତା କରିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି ଏଥିପାଇଁ ଆନ୍ତର୍ଜାତିକ ମହାଶକ୍ତିଗୁଡ଼ିକ ମଧ୍ୟରେ ଏକତା ବଜାୟ ରଖାଯିବା ପ୍ରତି ସେ ଗୁରୁତ୍ୱ ଆରୋପ କରିଛନ୍ତି

ଖବର ଅନୁସାରେ ଭାରତୀୟ ବଂଶୋଭବ ଆମେରିକୀୟ ମାନଙ୍କ ଠାରୁ ଆମେରିକାର ପ୍ରାର୍ଥୀମାନଙ୍କୁ ଅନେକ ମୁଖ୍ୟ ଜିଲ୍ଲାରେ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ୁଛି